ବିହାର ସେଣ୍ଟର ଟିମ୍ ବିହାରରେ ମସ୍ତିଷ୍କ କ୍ୱରର ପ୍ରାଦୁର୍ଭାବ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସେଠାକୁ ଆଉ ଏକ ଉଚ୍ଚସ୍ତରୀୟ ଟିମ୍ ପଠାଇବାକୁ ନିଷ୍ପଭି ନେଇଛନ୍ତି ମୁଜାଫରପୁରଠାରେ ଏକ ଅତ୍ୟାଧୁନିକ ବହୁମୁଖୀ ଗବେଷଣାକେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ଭିଭିଭୂମି ଉପରେ ଏହି ଟିମ୍ ସମୀକ୍ଷା କରିବ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଗତକାଲି ନ୍ତଆଦିଲ୍ଲୀଠାରେ ଏହି ମସ୍ତିଷ୍କ କ୍ୱର ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଥିଲେ ଏକ ସରକାରୀ ବିବୃତ୍ତି ଅନୁଯାୟୀ ଏହି ଦଳ ପରିବେଶଗତ କାରଣ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ରୋଗର ଋତୁଚକ୍ର ବ୍ୟାପିବାର ସମୟ ଆଦି ବିଭିନ୍ନ ବିଷୟ ଉପରେ ଗବେଷଣା କରିବ

ଲୋକସଭା ଓଥ୍ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନର ଆକି ଦ୍ୱିତୀୟ ଦିନର ବୈଠକ ଆରମ୍ଭ ହେବା ମାତ୍ରେ ନବନିର୍ବାଚିତ ସଦସ୍ୟମାନଙ୍କର ଶପଥପାଠ ଜାରି ରହିବ ଗତକାଲି ପ୍ରଥମ ଦିବସରେ ପ୍ରଧାନମନ୍ତ୍ରୀ ତଥା ଗୃହର ନେତା ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ କାମଚଳା ବାଚସ୍କତି ଡକୁର ବୀରେନ୍ଦ୍ର କୁମାର ସଦସ୍ୟମାନଙ୍କୁ ଶପଥପାଠ କରାଇଥିଲେ କିଛି ସଦସ୍ୟ ସଂସ୍କୃତ ଭାଷା ଓ ଅନ୍ୟାନ୍ୟ କିଛି ସଦସ୍ୟ ସେମାନଙ୍କର ମାତୃଭାଷାରେ ଶପଥ ଗ୍ରହଣ କରିଥିବା ବେଳେ ଗୃହରେ ଭାଷାଗତ ବିବିଧତା ସ୍ୱଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା ଗୁଜରାଟ ବାୟୁ ସାମୁଦ୍ରିକ ଝଡ଼ 'ବାୟୁ' ଗୁଜରାଟର କଚ୍ଚ ଜିଲ୍ଲାର ନଲିୟା ସହରରେ ସ୍ଥଳଭାଗର ନିକଟତର ହେଉଥିବା ଦୃଷ୍ଟିରୁ ସେଠାରେ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀକୁ ସଜାଗ ରଖାଯାଇଛି ପାଣିପାଗ ବିଭାଗ କହିଛି ଉପକୃଳବର୍ତ୍ତୀ ଅଞ୍ଚଳ ଅତିକ୍ରମ କରିବା ପରେ ଏହି ଝଡ଼ ଉତ୍ତର ଗୁଜରାଟ ଆଡ଼କୁ ଗତିକରିବ ବୁଲ୍ସସ୍ଥିତ ପାଣିପାଗ କାର୍ଯ୍ୟାଳୟର ବୈଜ୍ଞାନିକ ରାକେଶ କୁମାର କହିଚ୍ଚନ୍ତି ବାୟୁର ପ୍ରତ୍ୟାବର୍ତ୍ତନ ଯୋଗୁଁ କଚ୍ଚ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଗତକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ନଥିବା ବେଳେ ସରକାରୀ ଟିମ୍ ଯାନବାହାନ ସହ ଲୋକମାନଙ୍କୁ ଆଶ୍ରୟ ଗୃହକୁ ନେବା ପାଇଁ ପହଞ୍ଚବା ମାତ୍ରେ ସେମାନଙ୍କ ସହିତ ଯିବା ପାଇଁ ପ୍ରସ୍ତୁତ ରହିବାକୁ ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ କୁହାଯାଇଛି

ସେ କହିଛନ୍ତି ଖାନ୍ତଲାସୀ ଦଳର ସତର୍କତା ଯୋଗୁଁ କ୍ଷୟକ୍ଷତିକୁ ରୋକାଯାଇ ପାରିଥିଲା ଏବଂ ଦଳର ସମସ୍ତ ସଦସ୍ୟ ସାମାନ୍ୟ ଆହତ ହୋଇଥିବା ବେଳେ ସଂପର୍ଶ୍ଣ ସୁରକ୍ଷିତ ଅଛନ୍ତି ମୁଖପାତ୍ର ଜଣଙ୍କ କହିଚ୍ଚନ୍ତି ସେହି ଅଞ୍ଚଳକୁ ଘେରାଉ କରାଯାଇ ତଲାସୀ ଅଭିଯାନ ଜାରି ରହିଛି ଜେକେ ଗନ୍ ଫାଇଟ୍ ଦକ୍ଷିଣ କାଶ୍ମୀରର ଅନନ୍ତନାଗ କିଲ୍ଲାସ୍ଥିତ ମାର୍ହାମା ବିଚ୍ଚ୍ବିହାରଠାରେ ଆକି ପ୍ରତ୍ୟୁଷରୁ ଆତଙ୍କବାଦୀ ଏବଂ ମିଳିତ ବଳ ପକ୍ଷରୁ ଗୁଳିଗୋଳା ବିନିମୟ ଘଟିଥିଲା

ଇଜିପ୍ଟ ମୋର୍ସି ଡାଏଜ୍ ଇଜିପୂର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ସି ଗତକାଲି କୋର୍ଟରେ ଏକ ଶୁଣାଣି ସମୟରେ ହଠାତ୍ ସଂଜ୍ଞାହୀନ ହୋଇ ପଡ଼ିବା ପରେ ପ୍ରାଣ ହରାଇଛନ୍ତି ରାଷ୍ଟ୍ରୀୟ ଟେଲିଭିଜନର ସୂଚନା ଅନୁଯାୟୀ ତାଙ୍କୁ କାଇରୋ ହସ୍କଟାଲ୍କୁ ନିଆଯାଇଥିଲା ତେବେ ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଛି

ସେ ଦେଶର ପ୍ରଥମ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ରାଷ୍ଟ୍ରପତି ଏବଂ ବର୍ତ୍ତମାନ ବେଆଇନ ଘୋଷିତ ଇଜିପୂର ଶକ୍ତିଶାଳୀ ଇସ୍ଲାମୀୟ ଗୋଷ୍ଠୀ ମୁସଲିମ୍ ବ୍ରଦରହୁଡ୍ର ସଦସ୍ୟ ଥିଲେ

ଇତିମଧ୍ୟରେ ମୁସଲିମ୍ ବ୍ରଦରହୁଡ୍ ଏହି ମୃତ୍ୟୁକୁ ଏକ ସୁପରିକକ୍ସିତ ହତ୍ୟା ବୋଲି କହିବା ସହ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟାରେ ବିପୁଳ ସଂଖ୍ୟାରେ ଯୋଗଦେବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛି ତୁର୍କ ରାଷ୍ଟ୍ରପତି ରିସେପ୍ ତାଇପ୍ ପୂର୍ବତନ ରାଷ୍ଟ୍ରପତିଙ୍କର ମୃତ୍ୟୁ ପାଇଁ ଇଜିପୂର ଶାସକଙ୍କୁ ଦାୟୀ କରିଛନ୍ତି

ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିନ୍ହୁଆର ରିପୋର୍ଟ ଅନୁଯାୟୀ ଉଦ୍ଧାରକାରୀ ଦଳ ପ୍ରବଳ ବର୍ଷା ସତ୍ତ୍ୱେ ଇବିନ୍ ସହର ବାହାରେ ଅବସ୍ଥିତ ଭୂକମ୍ପର କେନ୍ଦ୍ରସ୍ଥଳୀରେ ତୁରନ୍ତ ପହଞ୍ଚଥିଲେ